ବିଶୋଧନ ପାଇଁ ପ୍ରତ୍ୟେକ ରବିବାର ବନ୍ଦ୍ ରହିବ ଦର୍ଶନ ବ୍ୟବସ୍ସା

ଏଥପାଇଁ ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳି ଜାରି କରାଯାଇଛି ବୋଲି ବିଭାଗ ପକ୍ଷର୍ଠ ସ୍ଚନା ମିଳିଛି

ତେବେ ଶ୍ରଦ୍ଧାଳୁ ଅଧିକ ହେଲେ ଦର୍ଶନ ପାଇଁ ସ୍ୱତନ୍ତ ବ୍ୟବସ୍କା କରାଯିବ ବୋଲି ସେ କହିଛନ୍ତି

ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟାରିକେଡ୍ ଦେଇ ମନ୍ଦିରରେ ପ୍ରବେଶ କରିବେ

ଏହି ଶୋଭାଯାତ୍ରା ଗାଁକୁ ଗାଁ ବୁଲି ଡାକବାଜି ଯନ୍ତଦ୍ୱାରା ଲୋକଙ୍ଙୁ ଟ୍ରାଫିକ୍ ନିୟମ ସମ୍ମର୍କରେ ବୁଝାଯାଇଥିଲା

ଏହି ଶୋଭାଯାତ୍ରାରେ ଥାନାର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ

ଏହି ଘଟଣାରେ ସମ୍ମିକ୍ତ ଠିକାଦାର କନିଷ୍ବ ଯନ୍ତୀ ଏବଂ ସହକାରୀ ଯନ୍ତୀଙ୍କ ବିରୋଧରେ ଉମରକୋଟ୍ ଥାନାରେ ଏକ ମାମଲା ରୁଜ୍ ହୋଇଛି

ଭୁବନେଶ୍ୱରସ୍ଥିତ ଆଞଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସ୍ଚନା ଅନୁଯାୟୀ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ଏହି ଅବସ୍ଥା କାରି ରହିବ